ସବୁ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଇଭିଏମ୍ ସହ ଭିଭିପାଟ୍ ବ୍ୟବହାର କରାଯାଇଥିଲା

ମୋଟ୍ ଶତକଡ଼ା କେତେ ଭାଗ ଭୋଟ୍ ପଡ଼ିଛି ଚୃଡ଼ାନ୍ତ ଭାବେ ତାହା ଜଣାପଡ଼ି ନାହିଁ

ପୋଲ ଫୋର୍ଥ ଫେଜ୍ ଚତ୍ରୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆକି ହେଉଛି ଶେଷ ଦିନ

କ୍ୟାମ୍ପେନିଂ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପରେ ବର୍ତ୍ତମାନ ବାକି ପର୍ଯ୍ୟାୟଗୁଡ଼ିକ ପାଇଁ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି ରାଜନୈତିକ ଦଳଗୁଡ଼ିକର ବରିଷ୍ଠ ନେତାମାନେ ଦେଶ ସାରା ବୁଲି ବୁଲି ପ୍ରଚାର ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଅହମ୍ମେଦ ନଗର କର୍ଷାଟକର ଗଙ୍ଗବତୀ ଓ କେରଳ କୋଜିକୋଡ଼େ ଠାରେ ଆଜି ପ୍ରଚାର କରିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ତାମିଲନାଡୁର ତିନୋଟି ଜନସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ତଚୀ ରହିଛି ଏଚ୍ଆର୍ଡି ଲୋକସଭା ନିର୍ବାଚନ ପାଇଁ ଆଦର୍ଶନ ଆଚରଣବିଧି ବଳବତ୍ତର ଥିବାରୁ ନିର୍ବାଚନ ଆୟୋଗଙ୍କଠାରୁ ଅନୁମତି ପରେ ମାନବ ସମ୍ଭଳ ମନ୍ତ୍ରଣାଳୟ ତିନୋଟି ବିଶ୍ୱବିଦ୍ୟାଳୟର କୂଳପତିମାନଙ୍କୁ ନିଯୁକ୍ତି ଦେଇଛି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ନଜମା ଅଖତରଙ୍କୁ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର କ୍ୱଳପତି ଭାବେ ନିଯୁକ୍ତ କରାଯାଇଥିଲା ବେଳେ ମୋତିହାରି ସ୍ଥିତ ମହାତ୍ମା ଗାନ୍ଧି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କ୍ୱଳପତି ଭାବେ ସଞ୍ଜୀବ ଶର୍ମାଙ୍କୁ ନିଯୁକ୍ତ କରାଯାଇଛି ୱାର୍ଦ୍ଧାସ୍ଥିତ ମହାତ୍କା ଗାନ୍ଧି ଅନ୍ତରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର କ୍ୱଳପତି ଭାବେ ରଜନିସ୍ କୁମାର ଶୁକ୍ଲାଙ୍କୁ ମନୋନୀତ କରାଯାଇଛି ନକମା ଅଖତର ହେଉଛନ୍ତି ପ୍ରଥମ ମହିଳା ଯିଏକି କାମିଆ ବିଶ୍ୱବିଦ୍ୟାଳୟର କୂଳପତି ଦାୟିତ୍ୱ ଗ୍ରହଣ କରିବେ ଡିଆର୍ଡିଓ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ଡିଆର୍ଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ଼ୁୀ କହିଛନ୍ତି ମିଶନ୍ ଶକ୍ତି ହେଉଛି ଭାରତର ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳର ଏକ ବିଚକ୍ଷଣ ଉଦ୍ୟମ ଗତକାଲି ନ୍ତଆଦିଲ୍ଲୀର ବିବେକାନନ୍ଦ ଆନ୍ତର୍ଜାତିକ ପ୍ରତିଷ୍ଠାନରେ ଡିଆର୍ଡିଓର ପ୍ରତିରକ୍ଷା ସ୍ୱଦେଶୀକରଣ ସଫଳତା ସଂକ୍ରାନ୍ତରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ରେଡ୍ରୀ କହିଛନ୍ତି ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପ୍ରଗତି ହାସଲ ପାଇଁ ନିରନ୍ତର ପ୍ରକ୍ରିୟାର ଆବଶ୍ୟକତା ରହିଛି ସେ କହିଛନ୍ତି ବାଲିଷ୍ଟିକ୍ କ୍ଷେପଣାସ୍ତ ଉନ୍ନୟନ ବ୍ୟବସ୍ଥା ବିଶ୍ୱର ଅଞ୍ଚ କେତେକ ଦେଶରେ ରହିଛି ଏବଂ ଏହି ଦେଶଗ୍ରଡ଼ିକ ମଧ୍ୟରେ ଭାରତ ମଧ୍ୟ ଅନ୍ତର୍ଭ୍ତକ୍ତ ଏମ୍ଇଏ ଜାତିସଂଘ ଓ ଅନ୍ୟ ଆନ୍ତର୍ଜାତିକ ମଞ୍ଚରେ ସହଯୋଗ ବୃଦ୍ଧି ସମେତ ଦ୍ୱିପକ୍ଷିୟ ରାଜନୈତିକ ଓ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଭାରତ ଓ ନେଦରଲାଣ୍ଡ ଉପାୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଉଭୟ ଦେଶର ବୈଦେଶିକ ବିଭାଗ ମଧ୍ୟରେ ନୂଆଦିଲ୍ଲୀରେ କଥାବାର୍ତ୍ତା ଅନୁଷ୍ଠିତ ହୋଇଛି ବୈଦେଶିକ ମନ୍ତ୍ରଣାଳୟରେ ପାଣ୍ଟିତ ଦେଶ ପାଇଁ ସଚିବ ଏଗୀତେଶ ଶର୍ମା କଥାବାର୍ତ୍ତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲା ବେଳେ ନେଦରଲାଣ ବୈଦେଶିକ ବିଭାଗ ସେକ୍ରେଟେରୀ ଜେନେରାଲ୍ ଜୋହର୍ଷ୍ଣା ବ୍ରାଣ୍ଡ ସେ ଦେଶର ପ୍ରତିନିଧିତ୍ୱ କରିଥିଲେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଦୁଇ ଦେଶ ମଧ୍ୟରେ ବିବିଧତା କ୍ଷେତ୍ରରେ ନିବିଡ଼ ସମ୍ପର୍କ ରହିଛି ଏଣୁ ସବୁ କ୍ଷେତ୍ରରେ ଦ୍ୱିପକ୍ଷିୟ ସମ୍ପର୍କକୁ ଆହୁରି ସଂପ୍ରସାରିତ କରିବା ପାଇଁ ଏହି ନିବିଡ଼ ସମ୍ପର୍କକୁ ଉପଯୋଗ କରାଯାଇ ପାରିବ ବୋଲି ଉଭୟ ଦେଶ ସହମତ ହୋଇଛନ୍ତି ଉଭୟ ଦେଶ ରାଜନୈତିକ ଅର୍ଥନୈତିକ ବ୍ୟବସାୟିକ ବୈଜ୍ଞାନିକ ଓ ସାଂସ୍କୃତିକ ସହଯୋଗ ସମ୍ପର୍କ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି

ସଂଯୁକ୍ତ ଆରବ ଏମିରେଟ୍ବର ସମ୍ପୂଦ୍ଧ ପରମ୍ପରା ସଚ୍ଚୋଟତା ଓ ଆଧୁନିକତା ତଥା ରୁଚିମନ୍ତ ସାହିତ୍ୟର ପ୍ରଦର୍ଶନ ପାଇଁ ଏହି ମେଳାର ଆୟୋଜନ କରାଯାଇଛି ଏହି ମେଳାରେ ଭାରତ ଯୋଗଦେବା ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ସହିତ ଦର୍ଶକମାନଙ୍କୁ ଆକର୍ଷିତ କରାଯାଇ ପାରିବ ବୋଲି ଆଶା ରହିଛି ଆବୁଧାବିର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି ଭାରତ ଓ ଆରବ ଦେଶଗୁଡ଼ିକ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାରୁ ନୂଆଦିଲ୍ଲୀକୁ ସମ୍ମାନୀତ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି ୟୁଏସ୍ ଏନ୍ କୋରିଆ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ କହିଛନ୍ତି ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ଙ୍କ ସହ ଗୁରୁତ୍ୱପୂର୍ଣ୍ଣ ତୃତୀୟ ପରମାଣୁ ଶୀର୍ଷ ବୈଠକ ପାଇଁ ସେ ବିବେଚନା କରୁଛନ୍ତି ଟ୍ରମ୍ପ୍ କହିଛନ୍ତି ଉତ୍ତର କୋରିଆ ସହ ଅଚଳାବସ୍ଥାର ଶାନ୍ତିପୂର୍ଣ୍ଣ ସମାଧାନ ଅପହଞ୍ଚ ନୁହେଁ ବୋଲି ସେ କହିଛନ୍ତି ଏବଂ ତାଙ୍କର ବ୍ୟକ୍ତିଗତ ସ୍ତରରେ କଥାବାର୍ତ୍ତା ଦ୍ୱାରା ସମାଧାନ ହୋଇପାରିବ ବୋଲି ତାଙ୍କର ଆଶା ରହିଛି ସେ କହିଛନ୍ତି ସୀମା କଟକଣା ବଳବତ୍ତର ରହିବ କିନ୍ତୁ ଉତ୍ତର କୋରିଆ ବିରୁଦ୍ଧରେ କୌଣସି ସାନି କଟକଣା ଜାରି କରାଯିବ ନାହିଁ ହ୍ୱାଇଟ୍ ହାଉସ୍ରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜା ଇନ୍ଙ୍କ ସହ କଥାବାର୍ତ୍ତା ଆରମ୍ଭରୁ ଶ୍ରୀ ଟ୍ରମ୍ପ୍ କହିଥିଲେ ବାସନ୍ଦ ବ୍ୟବସ୍ଥା ଲାଗୁ କରାଯାଇଥିବା ସତ୍ତ୍ୱେ ଉତ୍ତର କୋରିଆରେ ମାନବିୟ ରିଲିଫ୍ ଯୋଗାଇବା ପାଇଁ ଦକ୍ଷିଣ କୋରିଆର ଉଦ୍ୟମ ପ୍ରତି ତାଙ୍କର ସମର୍ଥନ ରହିଛି

ଲକ୍ଷନ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହେଓ୍ୱାଲ୍ ଜାପାନର ନୋଜୋମି ଓକୁହାରାଙ୍କ ସହ ମୁକାବିଲା କରିବେ ପିଭି ସିନ୍ଧୁ ଓ ସାଇନା ନେହେୱାଲ୍ ଗତକାଲି ମହିଳା ସିଙ୍ଗଲ୍ନ କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଥିଲେ

ଭାରତ ପକ୍ଷରୁ ଚମତ୍କାର ଡିଫେନ୍ ଯୋଗୁଁ ଏହି ମ୍ୟାଚ୍ରେ ବିଜୟ ସମ୍ଭବ ହୋଇଥିଲା

ଚେନ୍ନାଇ ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା